ଏହି ଅବସରରେ ସେ କହିଛନ୍ତି ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦରୁ ଆଜି ଏକ ସ୍ୱର୍ଷ୍ରିମ ଅଧ୍ଧାୟ ଆର ହେବାକୁ ଯାଉଛି ଦେଶର କୋଶ ଅନୁକୋଶରେ ସବୁଆଡେ ରାମମୟ ହୋଇଛି ପ୍ରତ୍ୟେକଟି ମନ ଆକି ଦୀପମୟ ହୋଇଛି ସେ କହିଛନ୍ତି ଅନେକ ବର୍ଷର ଅପେକ୍ଷା ଆଜି ସମାପ୍ତ ହୋଇଛି ଓ ଦେଶବାସୀ ଏଭଳି ଏକ ସମୟରେ ଆବେଗପ୍ରର୍ଷ୍ ଭାବାବେଗରେ ରୋମାଞିତ ହେଉଛନ୍ତି ରାମମନ୍ଦିର ଅନନ୍ତକାଳ ପର୍ଯ୍ୟନ୍ତ ସମଗ୍ର ମାନବ ସମାଜକୁ ପ୍ରେରଣା ଯୋଗାଇବ

ଏହା ପୂର୍ବରୁ ଶ୍ରୀ ମୋଦୀ ପ୍ରଥମେ ହନୁମାନଗତୀ ମନିରରେ ପୂଜାର୍ଚ୍ଚନା କରିଥିଲେ

ଏବଂ ସେବା ଯୋଗୁଁ ଏହା ସ ହୋଇପାରିଛି

ମୁଖ୍ୟମନ୍ତୀ କହିଛନ୍ତି ମାନବ ଜାତି ସବୁଠାରୁ କଷ୍ଟକର ପରିସ୍ସିତି ଦେଇ ଗତି କରୁଛି ଭାରତରେ କରୋନା ସଂକ୍ରମଣ ହାର ବୃଦ୍ଧି ପାଇବାରେ ଲାଗିଛି ତେଶୁ ଏହାକୁ ହାଲ୍କା ଭାବେ ନେବା ଉଚିତ ନୁହେଁ

ବର୍ତ୍ତମାନ ପରିସ୍ଥିତିରେ କୋଭିଡ ଯୋଦ୍ଧାମାନଙ୍କୁ ସହଯୋଗ କରିବା ଏବଂ ସେମାନଙ୍କ କାର୍ଯ୍ୟକୁ ସମ୍ମାନ ଦେବା

ଏହି ଡାକ୍ତରଙ୍କ ନିଯୁକ୍ତି କୋଭିଡ୍କୁ ରୋକିବା କ୍ଷେତ୍ରରେ ବହୁ ସହାୟକ ହେବ ବୋଲି ମତପ୍ରକାଶ ପାଇଛି

ଏହି ସମୟରେ ଗ୍ରାମର ବିଭିନୁ ସ୍ଚାନରେ ବିଶୋଧନ ହେବା ସହ ଲୋକଙ୍କର ସ୍ୱାସ୍ଥ୍ୟ ଯାଞ୍ଚ ହେବ

ଏହାର ପ୍ରଭାବରେ ରାକ୍ୟରେ ଅଧିକାଂଶ ସ୍ତାନରେ ବର୍ଷା ଲାଗି ରହିଛି